ନୀଭବନ ପଡିଆର ଉନୃତିକରଣ ଆଦି ଯୋଜନା ରହିଛି

ଏହା ପରେ ଓଡିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କାପ୍ରକାଶ ପାଇଛି ଏହି କ୍ରମରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ଧତାମୂଳକ କରାଯାଇଛି

ଅନ୍ୟ ପକ୍ଷରେ ଓଡିଶାରେ କରୋନା ସଂକ୍ରମଶ ଭୟ ନାହିଁ ତଥା ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ଥିବା ସ୍ୱାସ୍ଥ୍ୟମନ୍ତୀ ନବ କିଶୋର ଦାସ କହିଛନ୍ତି

ଏଥିପାଇଁ ଏକ ସ୍ୱତନ୍ତ ଡାକ୍ତରୀ ଦଳ ତାକ୍କର ସ୍ୱାସ୍ଥ୍ୟ ପରୀକ୍ଷା କର୍ଛି

ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟ ଅଙ୍କର ଜରିମାନା ଲଗାଇଛି ଟ୍ରାଫିକ ପୁଲିସ

ସେଗ୍ରଡିକ ହେଲା ବାରିପଦା ବ୍ରହ୍କପୁର ସମ୍ୟଲପୁର ଏବଂ ସେଙ୍ଙାଲ ଜୋନ୍ ଭୁବନେଶ୍ୱର

ଏହା ବ୍ୟତୀତ ତ୍ରିସ୍ତରୀୟ ସ୍ରରକ୍ଷା ବ୍ୟବସ୍ତା କରାଯାଇଛି

ମୃତ ମହିଳାଙ୍କ ନାମ ସୀତା ମାଝି

ଆକ୍ରାନ୍ତଙ୍କ ମଧରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ମେଡିକାଲ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଔଷଧ ପତ୍ର ଯୋଗାଇ ଦିଆଯାଇଛି

ଏହିଭଳି ଜଣେ ମହିଳା ହେଉଛନ୍ତି ନବରଙ୍ଗପୁର ଝରିଗାଁ ଗାଁ ବ୍ଲକର ଚାଟିଗୁଡା ଗ୍ରାମର ଆଶା ଦିଦି ସୁଜାତା ଦାସ